ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ଏଥର ରୁକୁଣା ରଥଯାତ୍ରା ବିନା ଭକ୍ତରେ ଅନୁଷ୍ବିତ ହେବ

ରଥଯାତ୍ରା ସମୟରେ ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କ ପିନ୍ଧିବାକୁ ବାଧତାମୂଳକ କରାଯାଇଛି

ଶ୍ରଦ୍ଧାଳୁଙ୍କ ସ୍ନାନ ଓ ତର୍ପଶ ପାଇଁ ଏହି ଘାଟକୁ ନଆସିବାକୁ ସୂଚନା ଦିଆଯାଇଛି

ସେହିପରି ରାମଲିଙେଶ୍ୱର ପାର୍କ ଓ ତାମ୍ପରା ହ୍ରଦକୁ ପ୍ରତି ସୋମବାର ବନ୍ଦ ରଖାଯିବ ଏବଂ ତାରାତାରିଶୀ ପୀଠକୁ ପ୍ରତି ବୁଧବାର ବନ୍ଦ ରଖାଯିବାକୁ ନିଷ୍ବତି ନିଆଯାଇଥିବା ଜିଲ୍ଲା ବିଜୟ ଅମୃତ କୁଲାଙ୍ଗି କହିଛନ୍ତି

ସମଲେଇ ଯୋଜନା ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଆଜି ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜ୍କୁ ଅନୁମୋଦନ କରିଛନ୍ତି

ନିମ୍ନ ଅଦାଲତଗୁଡ଼ିକରେ ଉପସ୍ଥିତ ରହି କିମ୍ଟା ଭରୂଆଲ ମାଧ୍ଧମରେ ମାମଲା ଗୁଡ଼ିକର ଶୁଣାଶି କରାଯିବ